କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ବିମୁଦ୍ରିକରଣ ଯୋଗୁଁ ଅନେକ ଲୋକ ସେମାନଙ୍କର କାମଧନ୍ଦା ହରାଇଛନ୍ତି ସମାଜବାଦୀ ପାର୍ଟି ଏହାର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି

ପୋଲ ରାଉଣ୍ଡଅପ୍ ତ୍ତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି ଏହି ପର୍ଯ୍ୟାୟ ପାଇଁ ଗତ ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ସୋମବାର ରହିଛି

ଗୁଜୁରାଟ ଗୋଆ କେରଳ ଦାଦ୍ରା ଓ ନଗରହାବେଳୀ ଏବଂ ଦାମନ ଓ ଡିଉର ସମସ୍ତ ନିର୍ବାଚନମଣ୍ଡଳୀରେ ତୂତୀୟ ପର୍ଯ୍ୟାୟରେ ମତଦାନ ହେବ

ଇତିମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଖୁବ୍ ଜୋର୍ସୋର୍ରେ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଆମ୍ରୋହା ଓ ସାହାରନ୍ପୁରଠାରେ ନିର୍ବାଚନ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଆମ୍ରୋହାଠାରେ ଏକ ର୍ୟାଲିରେ ପ୍ରଧାନମନ୍ତ୍ରୀ କେନ୍ଦ୍ରରେ ଏକ ମଜବୁତ୍ ଓ ନିର୍ଷାୟକ ସରକାର ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଦେଶକୁ ଆଗକୁ ଆଗେଇ ନେବା ପାଇଁ ଏକ ମଜବୁତ ସରକାର କଠୋର ଓ ବଡ଼ବଡ଼ ନିଷ୍କଭିମାନ ନେଇପାରିବ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ରରେ ଏକ ମଜବୃତ ଓ ନିର୍ଷାୟକ ସରକାର ଯୋଗୁଁ ଆଜି ବିଶ୍ୱ ଭାରତକ୍ତ ଏକ ସମ୍ମାନୀୟ ଦୂଷିରେ ଦେଖୁଛି ବିରୋଧୀ ଦଳର ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ସମାଜାବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସନ୍ତାସବାଦ ପ୍ରସଙ୍ଗରେ କୋହଳ ଆଭମୁଖ୍ୟ ଗ୍ରହଣ କରିଛନ୍ତି

ଉତ୍ତରପ୍ରଦେଶର ସାହାରନ୍ପ୍ରରଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧ ଦେଇ ଶ୍ରୀ ମୋଦି କହିଛନ୍ତି ନବଭାରତରେ ସନ୍ତାସବାଦୀମାନଙ୍କୁ ସେମାନଙ୍କର ଆଡ୍ରା ସ୍ଥଳୀରେ ନିପାତ କରାଯିବ ସେ କହିଛନ୍ତି କଂଗ୍ରେସ ପାର୍ଟି କ୍ଷମତାକୁ ଆସିଲେ ସନ୍ତାସବାଦୀମାନଙ୍କୁ ପ୍ରୋହାହିତ କରୁଥିବା ଲୋକମାନଙ୍କ ସହ କଥାବାର୍ତ୍ତା କରିବାକୁ କହୁଛି ଶ୍ରୀ ମୋଦି କହିଛନ୍ତି ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ଭୟର ବାତାବରଣ ଦୂର ହୋଇଯାଇଛି ସେଥିପାଇଁ ବିରୋଧୀ ଦଳମାନେ ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ଏସ୍ପି ଓ ବିଏସ୍ପି ରାଜ୍ୟରେ ମିଲ୍ ଓ କାରଖାନାଗୁଡ଼ିକୁ ବନ୍ଦ କରିଦେଇଥିଲେ କିନ୍ତୁ ବିଜେପି ଏବେ ସେଗୁଡ଼ିକୁ ଖୋଲିଛି ସେ କହିଛନ୍ତି ସାହାରନ୍ପୁରରେ ସେମାନେ ଚିନିକଳ ଓ କାଠ ଶିଳ୍ପ କ୍ଷେତ୍ରରେ ମଧ୍ୟ ଏଭଳି କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ଯୋଗୁଁ ସାହାରନ୍ପୁର ଓ କୈରାନା ବିକାଶ ଆଡ଼କୁ ଅଗ୍ରସର ହେଉଛି

ଆଜି ପ୍ରଶେଠାରେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେ କହିଛନ୍ତି ବିମ୍ବଦ୍ରୀକରଣ ଯୋଗୁଁ ଅନେକ ଲୋକ ସେମାନଙ୍କର କାମଧନ୍ଦା ହରାଇଛନ୍ତି

ଜେଟଲୀ ରାହ୍ରଲ ଅଗଷ୍ଟା ଓ୍ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପୁର କିଣା ମାମଲାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ଉପରେ ସେ କିଛି କହୁନାହାନ୍ତି ବୋଲି ବିଜେପି ଦୋଷାରୋପ କରିଛି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ନେତା ଅର୍ଶ ଜେଟଲୀ କହିଛନ୍ତି ଏହି ମାମଲାରେ ମିଳିଥିବା ଦସ୍ତାବିଜ୍ ଭିତ୍ତିରେ ଶ୍ରୀ ଗାନ୍ଧିଙ୍କ ବିର୍ତ୍ଧରେ ଅଭିଯୋଗ ଅଣାଯାଇଛି ମାୟାବତୀ ବିଜେପି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି ବିମୁଦ୍ରିକରଣ ଦେଶରେ ଏକ ଅଘୋଷିତ ରାଜନୈତିକ ଓ ଅର୍ଥନୈତିକ ଜରୁରି କାଳିନ ପରିସ୍ଥିତି ସୃଷ୍ଟି କରିଥିଲା

ପ୍ରିୟଙ୍କା ରୋଡ୍ ଶୋ' କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଆଜି ଗାଜିଆବାଦ୍ରେ ଏକ ରୋଡ୍ ଶୋ' କରିଛନ୍ତି ସେ ପୂର୍ବ ଉତ୍ତରପ୍ରଦେଶ ପାଇଁ କଂଗ୍ରେସ ଦାୟିତ୍ୱରେ ଅଛନ୍ତି ଭଗତ ସିଂହଙ୍କ ପ୍ରତିମର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିସାରି ସେ ରୋଡ୍ ଶୋ' ଆରମ୍ଭ କରିଥିଲେ ରୋଡ୍ ଶୋ' ଘଣ୍ଟାଘର ରାମତେ ରାମରୋଡ୍ ଦଶନାଗେଟ୍ ଓ ଜଟୱାର ଦେଇ ମାଲିୱାରା ଚୌକ୍ଠାରେ ଶେଷ ହୋଇଛି

ପାର୍ଟି ମଧ୍ୟପ୍ରଦେଶର ମୋରିନା ନିର୍ବାଚନ ମଣ୍ଡଳୀରୁ ରାମ ନିବାସ ରାବତ୍ଙ୍କୁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ସ୍ନମିତ୍ରା ମହାଜନ ବିଜେପି ନେତା ତଥା ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ଇନ୍ଦୋରଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେହି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନରେ ଉପୁଜିଥିବା ଅନିଶ୍ଚିତତାକୁ ଦୂର କରିବାକୁ ସେ ପାର୍ଟି ନେତାଙ୍କୁ କହିଛନ୍ତି

ଏସ୍ପି ମେନିଫେଷ୍ଟୋ ସମାଜବାଦୀ ପାର୍ଟି ଆଜି ଏହାର ନିର୍ବାଚନ ଇସ୍ତାହାର ପ୍ରକାଶ କରି ସାମାଜିକ ନ୍ୟାୟ ମାଧ୍ୟମରେ ବଡ଼ଧରଣର ପରିବର୍ତ୍ତନ ଆଶିବାକୁ କହିଛି ଲକ୍ଷ୍ମୌଠାରେ ପାର୍ଟିର ନିର୍ବାଚନ ଇସ୍ତାହାର ପ୍ରକାଶ କରି ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କୃଷକମାନଙ୍କର ରଣ ସମ୍ପୂର୍ଣ୍ଣ ଛାଡ଼ ହୋଇଗଲେ ସେମାନେ ଯାଇ ଖୁସି ହେବେ ପାର୍ଟି ଏହାର ଇସ୍ତାହାରରେ ମହିଳାମାନଙ୍କ କ୍ଷମତାପନ୍ନ ଓ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରତି ଦେଇଛି ଏହି ଅବସରରେ ଅଖିଳେଶ ଯାଦବ ବିଜେପିର ସମାଲୋଚନା କରି କହିଛନ୍ତି ବିଜେପି ଜିଏସ୍ଟି ଭଳି ଏହାର ନୀତିଗୁଡ଼ିକ ମାଧ୍ୟମରେ ଧନୀ ଲୋକମାନଙ୍କୁ ଅଧିକ ଧନୀ କରିଛି ଓ ଗରିବ ଲୋକମାନଙ୍କୁ ଅଧିକ ଗରିବ କରିଛି ସେ କହିଛନ୍ତି ସାମାଜିକ ନ୍ୟାୟ ପାଇଁ ସଂଗ୍ରାମକୁ ବିଜେପି ଦୂର୍ବଳ କରିଦେଇଛି କଂଗ୍ରେସ ଗ୍ରୋଥ୍ ଏନ୍ଡିଏ ଶାସନ କାଳରେ ଅଭିବୃଦ୍ଧି ମନ୍ଥର ହୋଇଥିବାର କଂଗ୍ରେସ ଆଜି ଦୋଷାରୋପ କରିଛି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମୁଖପାତ୍ର ରଣଦୀପ ସୂରଜେୱାଲା କହିଛନ୍ତି ବିଭିନ୍ନ ଆନ୍ତର୍ଜାତିକ ମାନକ ସଂସ୍ଥା ତଥା ରିଜର୍ଭ ବ୍ୟାଙ୍କ୍ ଅଭିବୃଦ୍ଧି ହାର ହ୍ରାସ ପାଇଛି ଓ ମୁଦ୍ରାସ୍କିତି ବୃଦ୍ଧି ପାଇଛି ବୋଲି କହିଛନ୍ତି

ଏକ ବିବୃତ୍ତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଜାମ୍ମୁ କାଶ୍ମୀରର କିଛି ଲୋକଙ୍କୁ ଏଭଳି ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା ଯେଉଁମାନେ ତାହା ପାଇବା ପାଇଁ ଯୋଗ୍ୟ ନୁହଁନ୍ତି କେଉଁମାନଙ୍କୁ ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦିଆଯିବା ଉଚିତ୍ ତାହାର ପୁଙ୍ଗାନୁପୁଙ୍ଗ ଅଧ୍ୟୟନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ କହିଛି ସମସ୍ତ ମାମଲାକୁ ଭଲ ଭାବେ ପରୀକ୍ଷା ନିରୀକ୍ଷା କରିବା ପାଇଁ ଜାମ୍ମୁ କାଶ୍ମୀର ରାଜ୍ୟ ସୁରକ୍ଷା ସମୀକ୍ଷା ସମନ୍ୱୟ କମିଟି ନିୟମିତ ବୈଠକ କରି ଆସୁଛି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କମିଟି ଆହୁରି ଅଧିକ ପରୀକ୍ଷାନିରୀକ୍ଷା ଓ ସମୀକ୍ଷା କରିବ

ପ୍ରାଦେଶିକ ପରିଷଦ ସଦସ୍ୟ ମହମ୍ମଦ ନସିର୍ ନକାରି କହିଛନ୍ତି ବହୁ ସୈନ୍ୟ ଆହତ ହୋଇଥିବାର କଣାପଡ଼ିଛି ଓ ସମଗ୍ର ଅଞ୍ଚଳ ପ୍ରଦେଶର ଅନ୍ୟାନ୍ୟ ଭାଗଠାରୁ ବିଚ୍ଛିନ୍ନ ହୋଇ ରହିଛି

ପିଭି ସିନ୍ଧ୍ର ସାଇନା ନେହେୱାଲ୍ ଓ ଏଚ୍ଏସ୍ ପ୍ରଣୟ ପ୍ରତିଯୋଗିତାରୁ ବାଦ୍ ପଡ଼ିବା ପରେ ଶ୍ରୀକାନ୍ତ ଏକମାତ୍ର ଖେଳାଳି ଭାବେ ରହିଥିଲେ